ନୌସେନା ମୁଖ୍ୟ ଆଡ୍ମିରାଳ୍ ସୁନୀଲ ଲାମ୍ବା କହିଛନ୍ତି ଭାରତୀୟ ନୌସେନା ହେଉଛି ଭାରତ ମହାସାଗର ଅଞ୍ଚଳର ସ୍ତରକ୍ଷା ପ୍ରଦାନକାରୀ

କ୍ୟାମ୍ପେନିଂ ରାଜସ୍ଥାନ ଏବଂ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ଦୁଇଦିନ ବାକି ଥିବା ବେଳେ ପ୍ରଚାର କାର୍ଯ୍ୟ ସରଗରମ ହୋଇଉଠିଛି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳମାନେ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନର ଜୟପୁର ହନୁମାନଗଡ଼ ଏବଂ ଶିକର ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ ବିଜେପି ସଭାପତି ଅମିତ ଶାହା ଦଳର ବରିଷ ନେତା ରାଜନାଥ ସିଂ ନୀତିନ ଗଡ଼କରୀ ସ୍କୁତି ଇରାନୀ ରାଜ୍ୟବର୍ଦ୍ଧନ ରାଠୋର ଯୋଗୀ ଆଦିତ୍ୟନାଥ ଏବଂ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ରାଜ୍ୟରେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି ବରିଷ କଂଗ୍ରେସ ନେତା ଅଶୋକ ଗେହଲଟ୍ ସଚିନ ପାଇଲଟ୍ ଅହମ୍ମଦ ପଟେଲ ଏବଂ କ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ କଂଗ୍ରେସ ପାଇଁ ପ୍ରଚାର କାର୍ଯ୍ୟର ନେତୃତ୍ୱ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସନ୍ଧ୍ୟାରେ ତେଲେଙ୍ଗାନାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଥିଲେ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ ଗଡ଼ୱାଲ ଏବଂ ତନ୍ଦୁରଠାରେ ଦୁଇଟି ସାଧାରଣସଭାରେ ଉଦ୍ବୋଧନ ଦେଇଥିଲେ ଆସନ୍ତା ଶୁକ୍ରବାର ଦିନ ଏହି ଦୁଇଟି ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ

ନିର୍ବାଚନ ଅନୁଷ୍ଠିତ ହେଉଥିବା ସବୁ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଆସାମ ପୋଲ୍ସ ଆସାମରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଗତ ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି

ଏହି ପର୍ଯ୍ୟାୟରେ ସମସ୍ତ ରାଜନୈତିକ ଦଳପକ୍ଷରୁ ଜୋରସୋରରେ ପ୍ରଚାର କରାଯାଇଥିଲା ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଆସାମ ଗଣପରିଷଦ ସଭାପତି ତଥା ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ଅତୁଲ ବୋରା ଏବଂ ଏଆଇୟୁଡିଏଫ୍ ମୁଖ୍ୟ ତଥା ସାଂସଦ ବଦରୁଦ୍ଦିନ ଆଜମଲଙ୍କ ସମେତ ଅନେକ ଅଗ୍ରଣୀ ନେତା ନିର୍ବାଚନ ଅଭିଯାନରେ ସାମିଲ ହୋଇଥିବାର ଦେଖିବାକୁ ମିଳିଛି ଶାସକ ବିଜେପି ଏବଂ ଏହାର ମେଷ୍ଟ ଦଳ ଆସାମ ଗଣପରିଷଦ ଏହି ନିର୍ବାଚନରେ ପୃଥକ ଭାବେ ପ୍ରତିଦୃନ୍ଦିତା କରୁଛନ୍ତି ମୁଖ୍ୟ ବିରୋଧୀଦଳ କଂଗ୍ରେସ ବ୍ୟତୀତ ଏଆଇୟୁଡିଏଫ୍ ଏବଂ ଅନ୍ୟାନ୍ୟ ସ୍ୱାଧୀନ ପ୍ରାର୍ଥୀମାନେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି

ରିପୋର୍ଟ ମିଳିବା ପରେ ଯେଉଁମାନେ ଏହି ଘଟଣା ପାଇଁ ଦାୟୀ ସେମାନଙ୍କ ବିରୁଦ୍ଧରେ ଦୂଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ସେ ମଧ୍ୟ ଗତରାତିରେ ବୁଲନ୍ଦସହର ପରିସ୍ଥିତି ବିଷୟରେ ସମୀକ୍ଷା କରିଛନ୍ତି ହିଂସାକାଣ୍ଡ ସମୟରେ କର୍ତ୍ତବ୍ୟରତ ପୁଲିସ୍ ଅଧିକାରୀ ଓ ଗ୍ରାମବାସୀଙ୍କ ମୃତ୍ୟୁ ଘଟଣା ନେଇ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି

ମୃତକଙ୍କ ପରିବାରରୁ ଜଣକୁ ନିଯୁକ୍ତି ଦିଆଯିବା ସହ ସ୍ପତନ୍ତ୍ର ପେନ୍ସନ୍ ପ୍ରଦାନ କରାଯିବ ବୋଲି କୁହାଯାଇଛି ମିରଟ୍ ରେଞ୍ଜ୍ର ଆଇଜିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳକୁ ଦଙ୍ଗାଗ୍ରସ୍ତ ବୁଲନ୍ଦସହର ଅଞ୍ଚଳକୁ ପଠାଯାଇଛି ତେବେ ସାୟାନା ଅଞ୍ଚଳରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି ରାଜନାଥ ଗ୍ରୋଥ୍ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଦେଶର ଅର୍ଥନୀତିର ଦ୍ରତ ଅଭିବୃଦ୍ଧି ଘଟୁଥିବାରୁ ଭାରତ ଖୁବ୍ଶୀଘ୍ର ବିଶ୍ୱର ତୂତୀୟ ଶ୍ରେଷ୍ଠ ରାଷ୍ଟ୍ର ମଧ୍ୟରେ ସ୍ଥାନ ପାଇବ ରାଜସ୍ଥାନର ଝଲରାପାଟନ୍ଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ସିଂ କହିଛନ୍ତି ସମଗ୍ର ବିଶ୍ୱ ବିଶ୍ୱାସ କରୁଛି ଯେ ସେହି ଦିନ ଆଉ ଦୂର ନାହିଁ ଯେଉଁଦିନ ଭାରତ ଆମେରିକା ରୁଷ ଏବଂ ଚୀନ୍ର ସମକକ୍ଷ ହୋଇପାରିବ

ନାଭି ଡେ ଆଜି ନୌସେନା ଦିବସ ପାଳନ କରାଯାଉଛି

ଶାନ୍ତ ସମୟରେ ଦେଶର ସାମ୍ରଦିକ ସୀମାକୁ ସ୍ୱରକ୍ଷିତ ରଖିବା ଏବଂ ମାନବିକତା ଅଭିଯାନରେ ନୌସେନାର ଭୂମିକାକୁ ମନେପକାଇବା ଉଦ୍ଦେଶ୍ୟରେ ମଧ୍ୟ ଏହି ଦିବସ ପାଳିତ ହୋଇଥାଏ ନୌସେନା ଦିବସର ଅବ୍ୟବହିତ ପୂର୍ବରୂ ଗତସନ୍ଧ୍ୟାରେ ନୂଆଦିଲ୍ଲୀରେ ଆୟୋକିତ ଏକ ସାମ୍ଘାଦିକ ସମ୍ମିଳନୀରେ ନୌବାହିନୀ ମ୍ରଖ୍ୟ ଆଡ୍ମିରାଲ୍ ସ୍ତନୀଲ ଲାମ୍ବା କହିଛନ୍ତି ଭାରତୀୟ ନୌସେନା ଭାରତୀୟ ମହାସାଗରର ସ୍ତରକ୍ଷା ପ୍ରଦାନକାରୀ ଏବଂ ଏହା ଉଭୟ ପାରମ୍ପରିକ ଏବଂ ଅଣପାରମ୍ପରିକ ବିପଭିର ମୁକାବିଲା ପାଇଁ ସକ୍ଷମ

ମହା ଇଣ୍ଡିଆନ ନାଭି ଓ୍ୱେଷ୍ଟର୍ଣ୍ଣ ନାଭାଲ୍ କମାଣ୍ଡର ଫ୍ଲାଗ୍ ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାଇସ୍ ଆଡ୍ମିରାଲ୍ ଗିରିଶ ଲୁଥ୍ରା କହିଛନ୍ତି ମୁମ୍ବାଇ ବନ୍ଦର ନ୍ୟାସ ଦ୍ୱାରା ବନ୍ଦରର ଇଷ୍ଟର୍ଣ୍ଣ ଫ୍ରଣ୍ଟ୍ର ବିକାଶ ଏବଂ ପ୍ରସ୍ତାବିତ ଛତ୍ରପତି ଶିବାଜୀ ମହାରାଜାଙ୍କ ପ୍ରତିମ୍ଭର୍ତ୍ତି ନିର୍ମାଣ ସମୟରେ ସୁରକ୍ଷା ବ୍ୟବସ୍ଥା ସହିତ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ ଆଇଏନ୍ଏସ୍ କୋଚି ବୋର୍ଡରେ ଏକ ସାମ୍ବାଦିକ ସମ୍ମିଳନୀରେ ଭାଇସ୍ ଆଡ୍ମିରାଲ୍ ଲୁଥ୍ରା କହିଛନ୍ତି ପ୍ରସ୍ତାବିତ ବିକାଶ କାର୍ଯ୍ୟକ୍ରମ ଓ୍ୱେଷ୍ଟର୍ଣ୍ଣ ନାଭାଲ୍ କମାଣ୍ଡ୍ ସହିତ ପରାମର୍ଶରେ କରାଯାଉଛି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଆଇଏନ୍ଏସ୍ ବିରାଟକୁ ଏକ ନୌବାଣିଜ୍ୟ ସଂଗ୍ରହାଳୟରେ ପରିଣତ କରିବା ପାଇଁ ଥିବା ପ୍ରସ୍ତାବ ସଂର୍ପକରେ ଶ୍ରୀ ଲୁଥ୍ରା କହିଚ୍ଚନ୍ତି ଯେ ଏ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଯାଇଛି ଏବଂ ଆଲୋଚନା ଜାରି ରହିଛି ନୀତି ଆୟୋଗ ଉତ୍ତର ପୂର୍ବାଞ୍ଚଳ ପାଇଁ ଗଠିତ ନୀତି ଆୟୋଗ ଫୋରମ୍ର ଦ୍ୱିତୀୟ ବୈଠକ ଆଜି ଗୌହାଟୀଠାରେ ଅନୁଷ୍ଠିତ ହେବ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଏଥିରେ ଅଧ୍ୟକ୍ଷତା କରିବେ ଉତ୍ତର ପୂର୍ବାଞ୍ଚଳ ବିକାଶ ରାକ୍ୟମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏଥିରେ ସହଅଧ୍ୟକ୍ଷତା କରିବେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ବିକାଶ ସ୍ଥିତି ନେଇ ବିଭିନ୍ନ ସମୟରେ ଅନୁଧ୍ଧାନ କରିବା ପାଇଁ ଉତ୍ତରପୂର୍ବାଞ୍ଚଳ ନୀତି ଆୟୋଗ ଫୋରମ ଚଳିତବର୍ଷ ଗଠନ କରାଯାଇଛି ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ନିରନ୍ତର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ସଂପର୍କରେ ପରାମର୍ଶ ଦେଇ ସେଠାରେ ଲାଗିରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହି ଫୋରମ କାର୍ଯ୍ୟ କରୁଛି

ଏହି ଋଣ ସହାୟତାରେ ଭୁବନେଶ୍ୱରଠାରେ ଏକ ଅତ୍ୟାଧୁନିକ କୌଶଳ ପ୍ରଶିକ୍ଷଣ କେନ୍ଦ୍ର ଏବଂ ବିଶ୍ୱ କୌଶଳ କେନ୍ଦ୍ର ଡବ୍ଲଏସ୍ସି ପ୍ରତିଷ୍ଠା କରାଯିବ କେନ୍ଦ୍ର ଅର୍ଥ ମନ୍ତ୍ରଶାଳୟର ଅତିରିକ୍ତ ସଚିବ ସମୀର କୁମାର ଖାରେ ଏଡିବିର ଇଣ୍ଡିଆ ରେସିଡେଣ୍ଟ୍ ମିଶନ୍ର ଭାରତ ମୁଖ୍ୟ କେନିଚି ୟୋକୋୟାମାଙ୍କ ମଧ୍ୟରେ ଗତକାଲି ନୂଆଦିଲ୍ଲୀଠାରେ ଓଡ଼ିଶା କୌଶଳ ବିକାଶ ରାଜିନାମା ସ୍ୱାକ୍ଷରିତ ହୋଇଛି ଉତ୍ପାଦନ ନିର୍ମାଣ ଏବଂ ସାଧାରଣ ନିଯୁକ୍ତି ଭଳି ପ୍ରାଥମିକତା କ୍ଷେତ୍ରଗୁଡ଼ିକରେ ଦେଢ଼ଲକ୍ଷରୁ ଅଧିକ ଲୋକଙ୍କୁ ଏହି ପ୍ରକଳ୍ପ କୌଶଳ ଶିକ୍ଷା ପ୍ରଦାନ ଦିଗରେ ସହାୟକ ହେବ